ବନ୍ୟା ପରବର୍ତ୍ତି ସ୍ୱାସ୍ଥ୍ୟ ସମସ୍ୟା ନେଇ ଡାଃ ମେହେର୍ଦ୍ଦା ଗତକାଲି ବିଭାଗର ବରିଷ୍ଟ ପଦାଧିକାରୀଙ୍କ ସହ ଆଲୋଚନା କରିଛନ୍ତି

ସକ୍ଷ୍ୟା ସମୟରେ ପ୍ରଜାମଣ୍ଡପ ନିକଟରେ ଭଜନ ସମାରୋହ ନୂତ୍ୟଗୀତର କାର୍ଯ୍ୟକ୍ରମ ଆୟୋଜନ ହେଉଥିବା ଲକ୍ଷ୍ୟ କରାଯାଉଛି

ଅଗ୍ରିଶମ ବିଭାଗ କର୍ମଚାରୀ ପୁଲିସ୍ ଉପସ୍ଥିତିରେ କବାଟ ଭାଙି ଯୁବତୀଙ୍କୁ ଉଦ୍ଧାର କରିଥିଲେ ଏହି ଘଟଣାରେ ସଂପୂକ୍ତ ଥିବା ଯୁବକମାନଙ୍ଙୁ ଧରିବା ପାଇଁ ପୁଲିସ ପକ୍ଷରୁ ପଦକ୍ଷେପ ନିଆଯିବ ବୋଲି କୋଶାର୍କ ଥାନାଧକାରୀ କହିଛନ୍ତି